ପିଏମ୍ ଏଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କମ୍ପ୍ରୋଲର ଓ ଅଡିଟର ଜେନେରାଲ୍ ଉତ୍ତମ ପ୍ରଶାସନ ପାଇଁ ପରିବର୍ତ୍ତନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବେ ସେମାନେ ସରକାରୀ ବିଭାଗଗ୍ରଡ଼ିକରେ ହେଉଥିବା ଅନିୟମିତତାକୁ ଦୂର କରିବାପାଇଁ ନୃତନ ଜ୍ଞାନକୌଶଳର ଉପଯୋଗ କରନ୍ତ୍ର ବୋଲି ଶ୍ରୀ ମୋଦି କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ସିଏଜି କେବଳ ପରିସଂଖ୍ୟାନ ଓ ପଦ୍ଧତି ମଧ୍ୟରେ ସୀମିତ ହୋଇ ରହିବା ଉଚିତ୍ ନୁହେଁ ନ୍ନଆଦିଲ୍ଲୀରେ ଆକାଉଣ୍ଟାଣ୍ଟସ୍ ଜେନେରାଲ୍ ଓ ଡେପୁଟି ଆକାଉଣ୍ଟାଣ୍ଟସ୍ ଜେନେରାଲ୍ମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ସିଏକି ସରକାରୀ ସଂସ୍ଥାଗୁଡ଼ିକ ପାଇଁ ଦର୍ପଣ ସଦୂଶ ଭୂମିକା ନିର୍ବାହନ କରିଥାନ୍ତି ଓ ସେମାନଙ୍କୁ ସେମାନଙ୍କର ତ୍ରଟି ବିଷୟରେ ଜଣାଇଥାନ୍ତି ସେ କହିଛନ୍ତି ଦେଶରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର ଫଳପ୍ରଦ ରୂପାୟନ ନିମନ୍ତେ ସିଏଜିଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିଥାଏ

ଆର୍ଏସ୍ ଏୟାର୍ ପଲ୍ୟୁସନ୍ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଦେଶରେ ବାୟୁ ପ୍ରଦ୍ଷଣ କମ୍ କରିବା ପାଇଁ ଜଙ୍ଗଲ ସୃଷ୍ଟି ସ୍କୁଲ୍ଗୁଡ଼ିକରେ ବୃକ୍ଷ ରୋପଣ ଓ ସର୍ବସାଧାରଣଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଅପରିହାର୍ଯ୍ୟ ଏକ ଦୃଷ୍ଟି ଆକର୍ଷଣକାରୀ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ କାଭଡେକର ରାଜ୍ୟସଭାରେ କହିଛନ୍ତି ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ବାୟୁ ପ୍ରଦୃଷଣ ପାଇଁ ଭିନ୍ନ ଭିନ୍ନ କାରଣସବୁ ଦାୟୀ

ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ସାମୁହିକ ଉଦ୍ୟମ ସକାଶେ ଆହ୍ୱାନ ଦେଇ ସେ କହିଛନ୍ତି ସରକାର ଆଗାମୀ ବର୍ଷଗୁଡ଼ିକରେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରତିବଦ୍ଧ

ମହା ସେଣ୍ଟ୍ରାଲ୍ ଟିମ୍ ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତିର ଆକଳନ କରିବା ପାଇଁ ଆଜିଠାରୁ ଏକ କେନ୍ଦ୍ରୀୟ ଟିମ୍ ରାଜ୍ୟକୁ ତିନିଦିନ ଗସ୍ତରେ ଯିବେ କୃଷି ଓ କୃଷକ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡକ୍ଟର ଆର୍ପି ସିଂହଙ୍କ ନେତୃତ୍ୱରେ ନାଗପୁର ଓ ଅମରାବତୀ ଡିଭିଜନ୍ର କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ

ସେହି ଅର୍ଥ କ୍ଷତିଗ୍ରସ୍ତ କୃଷକମାନଙ୍କୁ ସହାୟତା ଆକାରରେ ଦିଆଯିବ

ମହା ଗଭ୍ ପର୍ମେସନ୍ ଦିଲ୍ଲୀ ଓ ମୁମ୍ବାଇରେ ବରିଷ୍ଠ ନେତାଙ୍କ ମଧ୍ୟରେ ବିଭିନ୍ସ ପର୍ଯ୍ୟାୟ ବୈଠକ ପରେ କଂଗ୍ରେସ ଓ ଏନ୍ସିପି ଶିବସେନା ସହିତ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିବାପାଇଁ ସହମତ ହୋଇଛନ୍ତି ତେବେ ଆଜି ସକାଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ତାଙ୍କ ଦଳର ସମସ୍ତ ବିଧାୟକମାନଙ୍କର ମୁମ୍ଭାଇଠାରେ ଏକ ବୈଠକ ଡାକିଛନ୍ତି ମୁମ୍ଭାଇଠାରେ ଆଜି ମଧ୍ୟ କଂଗ୍ରେସ ପକ୍ଷର୍ ମହାରାଷ୍ଟ୍ରର ଦଳୀୟ ବିଧାୟକମାନଙ୍କର ଏକ ବୈଠକ ଅନ୍ଦୁଷ୍ପିତ ହେବ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ଚଥୀରାଜ ଚଭନ କହିଛନ୍ତି ତାଙ୍କ ଦଳ ଓ ଏନ୍ସିପି ମଧ୍ୟରେ ସରକାର ଗଠନକୁ ନେଇ ବିଭିନ୍ନ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି ସେ କହିଛନ୍ତି ଏନ୍ସିପି ଶିବସେନା ବ୍ୟତୀତ ଅନ୍ୟାନ୍ୟ ଦଳମାନଙ୍କୁ ନେଇ ଏକ ବୋର୍ଡ଼ ମିଟିଂ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ

ଇଣ୍ଡିଆ ପାକ୍ ପାକିସ୍ତାନରେ ଏବେ ଗିରଫ ହୋଇଥିବା ଭାରତର ଦୂଇ ଜଣ ନାଗରିକଙ୍କୁ ସେଠାରେ ଭାରତୀୟ ଦୂତାବାସ ସହିତ ସମ୍ପର୍କ ରଖିବା ନିମନ୍ତେ ଅନୁମତି ଦେବାପାଇଁ ଭାରତ ପାକିସ୍ତାନକୁ କହିଛି ଗତକାଲି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବେଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଦୁଇ ଜଣ ନାଗରିକଙ୍କୁ ଭାରତ ପଠାଇବାପାଇଁ ପାକିସ୍ତାନକୁ କୁହାଯାଇଛି ସେହି ଦୁଇଜଣ ଭାରତୀୟ ନାଗରିକ ପ୍ରଶାନ୍ତ ବୈନ୍ଦମ୍ ଓ ଧାରି ଲାଲ୍ଙ୍କୁ ହଠାତ୍ ପାକିସ୍ତାନରେ ଗିରଫ କରାଯାଇଛି ସେମାନେ ଭୁଲ୍ବଶତଃ ପାକିସ୍ତାନ ସୀମା ଅତିକ୍ରମ କରିଥାଇପାରନ୍ତି ବୋଲି ରବୀଶ କୁମାର କହିଛନ୍ତି ଏହି ଦୁଇଜଣ ଭାରତୀୟ ନାଗରିକ ପାକିସ୍ତାନରେ ଭାରତ ବିରୋଧୀ ଅପପ୍ରଚାରର ଶିକାର ହୁଅନ୍ତୁ ନାହିଁ ବୋଲି ରବୀଶ କୁମାର ଆଶାବ୍ୟକ୍ତ କରିଛନ୍ତି

ଏହିସବୁ ଆଧାର କେନ୍ଦ୍ରଗୁଡ଼ିକ କେବଳ ସରକାରୀ ଛୁଟିଦିନରେ ବନ୍ଦ୍ ରହିବ

ୟୁପି ଫାର୍ମର୍ସ ଶସ୍ୟ ଉତ୍ପାଦନ ପରେ ଏହାର ଅବଶେଷକୁ ପୋଡ଼ି ଦେଉଥିବା ଉତ୍ତର ପ୍ରଦେଶର ଶତାଧିକ ଚାଷୀମାନଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି ତେବେ ପିଲ୍ଭିଟ୍ କିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଏକ ଅଭିନବ ଯୋଜନା ମାଧ୍ୟମରେ ରାଜ୍ୟର ସମସ୍ତ କୃଷକମାନଙ୍କୁ ଶସ୍ୟ ଅବଶେଷକୁ ନ ପୋଡ଼ି କ୍ଷେତରେ ଏକ କ୍ୟାପ୍ସୁଲ୍ର ପ୍ରୟୋଗଦ୍ୱାରା କମ୍ ଖର୍ଚ୍ଚରେ ଅଧିକ ସାର ମିଳିପାରିବ ବୋଲି କହିଛନ୍ତି

ମନ୍ କୀ ବାତ୍ କାର୍ଯ୍ୟକ୍ରମକ୍ତ ମଧ୍ୟ ଶ୍ରୋତାମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ସ୍ଚନା ଏବଂ ପ୍ରସାରଣ ମନ୍ତଶାଳୟ ଆକାଶବାଣୀ ଏବଂ ଦ୍ୱରଦର୍ଶନର ସମସ୍ତ ସମ୍ଭାଦ ବିଭାଗ ସହିତ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଶ୍ରଶିପାରିବେ ମନ୍ କୀ ବାତ୍ର ହିନ୍ଦୀ ପ୍ରସାରଣ ପରେ ପରେ ଏହା ସମସ୍ତ ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରସାରଣ ଠିକ୍ କରାଯିବ

ଇଜ୍ରାଏଲ୍ ପିଏମ୍ ଇଜ୍ରାଏଲ୍ ଆଟର୍ଣ୍ଣି କେନେରାଲ୍ ସେ ଦେଶର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହ୍କ ବିରୋଧରେ ତିନୋଟି ବିଭିନ୍ନ ମାମଲାରେ ଲାଞ୍ଚ ଠକେଇ ଓ ବିଶ୍ୱାସ ଭଙ୍ଗ ନେଇ ଅଭିଯୋଗ ଆଣିଛନ୍ତି ଶ୍ରୀ ନେତାନ୍ୟାହୁ ବଡ଼ ବ୍ୟବସାୟୀଙ୍କଠାରୁ ମୂଲ୍ୟବାନ୍ ଉପଢୌକନ ଗ୍ରହଣ କରିଥିବା ନେଇ ଆଟର୍ଣ୍ଣି ଜେନେରାଲ୍ ଅଭିଯୋଗ କରିବା ସହ ଗଣମାଧ୍ୟମରେ ନିଜର ଅଧିକ ପ୍ରଚାର ପ୍ରସାର ପାଇଁ ସେ କ୍ଷମତାର ଅପବ୍ୟବହାର ମଧ୍ୟ କରିଛନ୍ତି ତାଙ୍କୁ ବଦନାମ କରିବା ସହିତ ଏହି ଅଭିଯୋଗ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ ବୋଲି ଶ୍ରୀ ନେତାନ୍ୟାହୁ କହିଛନ୍ତି

ଉଭୟ ଦେଶ ମଧ୍ୟରେ ଚଳିତ ସିରିଜ୍ର ଆଜି ଆୟୋଜିତ ହେବାକୁ ଥିବା ଏହି ଟେଷ୍ଟ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ଟି ଐତିହାସିକ ପ୍ରଥମ ଦିବାରାତ୍ର ମ୍ୟାଚ୍ ହେବାକୁ ଯାଉଛି

ଏଥିରେ ନାଲି ବଲ୍ ପରିବର୍ତ୍ତେ ଫ୍ଲଡ୍ ଲାଇଟ୍ରେ ଭଲଭାବେ ଦେଖା ଯାଉଥିବା ଗୋଲାପୀ ବଲ୍ର ବ୍ୟବହାର କରାଯିବ ଉଭୟ ଭାରତ ଓ ବାଂଲାଦେଶର ଖେଳାଳିମାନେ ଇଣ୍ଡୋର୍ ଷ୍ଟାଡିୟମ୍ରେ ରାତିରେ ଆଲୋକ ବ୍ୟବହାର କରି ଗୋଲାପୀ ବଲ୍ରେ ଖେଳିବା ଅଭ୍ୟାସ କରିଛନ୍ତି